ହୋଇଯାଇଛି

ଆକି ପର୍ଯ୍ୟନ୍ତ ଇଭିଏମ୍ରେ ହେର୍ଫେର୍ ହୋଇଥିବାର କୌଣସି ପ୍ରମାଣ ନାହିଁ

ଏହି ବିଲ୍ ଉପରେ ବିତର୍କରେ ଉତ୍ତର ଦେଇ ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ମଧ୍ୟବିତ୍ତ ଶ୍ରେଣୀ ଓ ସାଧୁତାର ସହ ଟିକସ ଦେଉଥିବା ବର୍ଗର ଉପକାର ପାଇଁ ଏହି ବିଲ୍ରେ ପ୍ରସ୍ତାବ ରହିଛି ତେବେ ରାଫେଲ୍ ଯୁଦ୍ଧବିମାନ କ୍ରୟ ଚୂକ୍ତିକ୍ ନେଇ କଂଗ୍ରେସ କକ୍ଷତ୍ୟାଗ କରିଥିଲାବେଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରୟାଗରାଜ ଯାଉଥିବା ବାଟରେ ତାଙ୍କ ଲକ୍ଷ୍ରୌ ବିମାନ ବନ୍ଦର ଅଟକ ରଖାଯିବା ନେଇ ହଟ୍ଟଗୋଳ ଯୋଗୁଁ ରାଜ୍ୟସଭାକୁ ମୁଲତବୀ ରଖାଯାଇଥିଲା

ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଲାମେଙ୍କର ଉଭୟ ଗୃହରେ ଆକି ଶେଷ ସରକାରୀ କାର୍ଯ୍ୟଦିବସ ଦୃଷ୍ଟିରୁ ପଡ଼ିରହିଥିବା ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ପାସ୍ କରାଇବା ଲାଗି ସରକାର ଆଜି ଉଦ୍ୟମ କରିବେ ସିଇସି ଇଭିଏମ୍ ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନିଲ୍ ଅରୋଡ଼ା କହିଛନ୍ତି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଉପରେ ଅଧିକାଂଶ ରାଜନୈତିକ ଦକର ବିଶ୍ୱାସ ଥିଲାବେଳେ କେତେକ ଗୋଷୀ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହା ଉପରେ ସନ୍ଦେହ ପ୍ରକାଶ କରୁଛନ୍ତି ନିର୍ବାଚନ କମିଶନର୍ ଅଶୋକ ଲାଭାସାଙ୍କ ସହ ଆନ୍ଧ୍ରପ୍ରଦେଶରେ ଆଗାମୀ ନିର୍ବାଚନପାଇଁ ପ୍ରସ୍ତୁତି ସମୀକ୍ଷା କରିସାରିଲା ପରେ ଗତକାଲି ସନ୍ଧ୍ୟାରେ ଅମରାବତୀଠାରେ ଶ୍ରୀ ଅରୋଡ଼ା ସାମ୍ଭାଦିକମାନଙ୍କ ଏହା କହିଛନ୍ତି ସେ କହିଛନ୍ତି ଇଭିଏମ୍ଗୁଡ଼ିକ ଅକାମୀ ହେବା ଏବଂ ସେଥିରେ ହେର୍ଫେର୍ କରାଯିବା ଦୁଇଟି ପୃଥକ୍ ପୃଥକ୍ ବିଷୟ ଏବଂ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଇଭିଏମ୍ ମେସିନ୍ରେ ହେର୍ଫେର୍ ହୋଇଥିବାର ପ୍ରମାଣ ମିଳିନାହିଁ ଭିଭିପିଏଟ୍ ଚିରୁକୁଟି ଗଣନାପାଇଁ ବିଭିନ୍ନ ଦଳଗୁଡ଼ିକର ଦାବୀ ସଂକ୍ରାନ୍ତୀୟ ପ୍ରଶ୍ମଗୁଡ଼ିକର ଉତ୍ତର ଦେବାକୁ ଯାଇ ଶ୍ରୀ ଅରୋଡା କହିଛନ୍ତି ଭାରତୀୟ ପରିସଂଖ୍ୟାନ ସଙ୍ଗଠନ ଓ କାତୀୟ ନମୁନା ସର୍ଭେ ସଙ୍ଗଠନର ବିଶେଷଜ୍ଞମାନେ ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ରିପୋର୍ଟ ପ୍ରଦାନ କରିବେ ସିବିଆଇ ରାଜୀବ ଶାରଦା ଚିଟ୍ଫଣ୍ଡ୍ ହେର୍ଫେର୍ ସମ୍ପର୍କିତ ମାମଲାରେ କୋଲ୍କାତା ପୁଲିସ୍ କମିଶନର୍ ରାଜୀବ କୁମାରଙ୍କୁ ସିବିଆଇ ଆଜି ପଞ୍ଚମ ଦିନରେ ମଧ୍ୟ ଜେରା କରିବ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଜେରା କରାଯାଉଛି ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବା ପୂର୍ବରୁ ଶାରଦା ଚିଟ୍ଫଣ୍ଡ ହେର୍ଫେର୍ ତଦନ୍ତପାଇଁ ପଣ୍ଟିମବଙ୍ଗ ସରକାର ଗଠନ କରିଥିବା ସ୍ୱତନ୍ତ ତଦନ୍ତକାରୀ ଗୋଷ୍ଠୀ ଏସ୍ଆଇଟିର ସେ ମୁଖ୍ୟ ଥିଲେ ଏସ୍ଆଇଟିର ମୁଖ୍ୟ ଥିଲାବେଳେ ଶ୍ରୀ କୁମାର ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରଗୁଡ଼ିକୁ ଅଦଳ ବଦଳ କରିଥିବା ସିବିଆଇ ଅଭିଯୋଗ କରିଛି ଏହି ମାମଲାରେ ତୃଣମୂଳକ କଂଗ୍ରେସର ପୂର୍ବତନ ସାଂସଦ କୁନାଲ୍ ଘୋଷଙ୍କୁ ଜେରା ଗତକାଲି ଶେଷ ହୋଇଛି ଭଦ୍ରାା ଇଡି ରବର୍ଟ ଭଦ୍ରା ଆଜି ଦ୍ୱିତୀୟ ଦିନରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୟପ୍ରର ଆଞ୍ଚଳିକ କାର୍ଯ୍ୟାଳୟରେ ହାଜର ହେବେ ରାଜସ୍ଥାନର ବିକାନେର୍ ଜିଲ୍ଲା କମି ହେର୍ଫେର୍ ଅଭିଯୋଗରେ ତାଙ୍କୁ ସେଠାରେ କେରା କରାଯାଉଛି ଗତକାଲି ସେ ତାଙ୍କ ମା'ଙ୍କ ସହ ହାଜର ହୋଇଥିଲେ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଗତକାଲି ତାଙ୍କର ଚତ୍ର୍ଥ ହାଜିରା ଥିଲା ଏବଂ ଜୟପୁରରେ ଗତକାଲି ସେ ପ୍ରଥମ ଥର ହାଜର ହୋଇଥିଲେ

ନିରାପତ୍ତା ବାହିନୀ ପକ୍ଷରୁ କୁହାଯାଇଛି ଯବାନମାନଙ୍କର ଏକ ମିଳିତ ବାହିନୀ ସେହି ଅଞ୍ଚଳକ୍ ଘେରାଉ କରି କାର୍ଯ୍ୟାନୃଷ୍ଣାନ ଆରମ୍ଭ କରିଥିଲା ସନ୍ତାସବାଦୀମାନେ ରହିଥିବା ସନ୍ଦିଗ୍ର ସ୍ଥାନ ଆଡ଼କୁ ଯବାନମାନେ ନିକଟତର ହେବାରୁ ଲୁଚି ରହିଥିବା ସନ୍ତାସବାଦୀମାନେ ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷର ସୃତ୍ରପାତ ହୋଇଥିଲା

ଭାରତୀୟ ଗ୍ରୁହ ନିର୍ମାଣ ଉନ୍ନୟନକାରୀ ସଂଘ କେଡ୍ରାଇ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି ଆଗାମୀ ପିଢ଼ିର କମିକମା ଓ ଗୃହନିର୍ମାଣକାରୀ ଯୁବ ଉଦ୍ୟୋକ୍ତାମାନଙ୍କର ଜ୍ଞାନ ବୃଦ୍ଧି କରିବା ଏବଂ ସେମାନଙ୍କର ଭାବନା ଓ ଆଭିମୁଖ୍ୟକୁ ବିକଶିତ କରିବା ଲକ୍ଷ୍ୟରେ ଏହି ବାର୍ଷିକ ସମ୍ମିଳନୀର ଆୟୋଜନ କରାଯାଇଛି କ୍ରେଡାଇଦ୍ୱାରା ଆୟୋଜିତ ପ୍ରଦର୍ଶନୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ

ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ କାରି ଏକ ବିବୃତ୍ତିରେ କୁହାଯାଇଛି ବିଭିନ୍ନ ଆଇନ ଅମାନ୍ୟ କରିଥିବା ଅଭିଯୋଗରେ ଆଲ୍ଲାହାବାଦ ବ୍ୟାଙ୍କ୍ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଉପରେ ମଧ୍ୟ ଦେଢ଼ କୋଟି ଟଙ୍କା ଲେଖାଏଁ ଜରିମାନା ଲାଗୁ କରିଛି ଆନ୍ଧ୍ୟ ବ୍ୟାଙ୍କ୍ ଉପରେ ମଧ୍ୟ ଏକ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଥିବା ବିବୃତ୍ତିରେ କ୍ରହାଯାଇଛି

ଗତବର୍ଷ ଅଗଷ୍ଟ ମାସରେ ବହୁ କୋଟି ସମ୍ଭଳିତ ଏହି ପ୍ରସ୍ତାବ ପ୍ରତିରକ୍ଷା କ୍ରୟ ପରିଷଦ ଅନୁମୋଦନ କରିଥିଲେ ଏହି ପ୍ରକଳ୍ପ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନାକୁ ଆଗେଇ ନେବ ଏବଂ ଭାରତରେ ହେଲିକପ୍ଟର ନିର୍ମାଣ ଦକ୍ଷତା ବୃଦ୍ଧି କରାଇବ ଇଣ୍ଡୋ ପାକ୍ ଫ୍ଲାଗ୍ ମିଟିଙ୍ଗ୍ ସୀମାରେ ଶାନ୍ତି ବଜାୟ ରଖିବାପାଇଁ ଜନ୍ମୁରେ ଆନ୍ତର୍ଜାତିକ ସୀମାରେ ଗତକାଲି ସୀମା ସୁରକ୍ଷା ବାହିନୀ ଏବଂ ପାକିସ୍ତାନୀ ସୈନ୍ୟବାହିନୀ ପକ୍ଷରୁ ଏକ ଫ୍ଲାଗ୍ ବୈଠକ ଅନୁଷ୍ଠିତ ହୋଇଯାଇଛି ସୀମା ସୁରକ୍ଷା ବାହିନୀର ମୁଖପାତ୍ର କହିଛନ୍ତି ପାକିସ୍ତାନ ରେଞ୍ଜର୍ଙ୍କ ଅନୁରୋଧକ୍ରମେ ସେକ୍ଟର କମାଣ୍ଡରସ୍ତରୀୟ ବୈଠକ ଜନ୍ମୁର ସୁଚେତଗଡ଼ ଅଞ୍ଚଳର ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ଜନ୍ମୁ ସେକ୍ଟରର ବିଏସ୍ଏଫ୍ ଡିଆଇଜି ପିଏସ୍ ଧିମନ୍ ଏବଂ ପାକିସ୍ତାନର ଚେନାବ୍ ରେଞ୍ଜର୍ ସେକ୍ଟର କମାଣ୍ଡର ବ୍ରିଗେଡିୟର୍ ଅମକାଦ୍ ମେହମୁଦ୍ ଯୋଗ ଦେଇଥିଲେ ମୁଖପାତ୍ର ଜଣକ କହିଛନ୍ତି ଏହା ହେଉଛି ଦୁଇ ଦେଶର ସୀମା ସୁରକ୍ଷା ବାହିନୀ ମଧ୍ୟରେ ପ୍ରଥମ ସେକ୍ଟର କମାଣ୍ଡର ସ୍ତରୀୟ ବୈଠକ

ସ୍ୱରାଷ୍ଟ୍ର ରାଷ୍ଟମନ୍ତ୍ରୀ ହଂସରାଜ ଅହିର୍ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି

ସୀମା ସ୍ୱରକ୍ଷା ବାହିନୀ ଯବାନଙ୍କ ମୃତ୍ୟୁସଂଖ୍ୟା ଏଥିଯୋଗୁଁ ତିନିଗୁଣା ବୃଦ୍ଧି ପାଇଛି

ଏସ୍ସି ସିବିଆଇ ସିବିଆଇର ପୂର୍ବତନ ଅସ୍ଥାୟୀ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓ ଓ ସିବିଆଇ ଓକିଲ ଏସ୍ ଭସୁରାମଙ୍କ ଉପରେ ସୁପ୍ରିମ୍କୋର୍ଟ ଏକ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦଣ୍ଡ ଲାଗୁ କରିବା ସଙ୍ଗେ ସଙ୍ଗେ ଅଦାଲତ ନିର୍ଦ୍ଦେଶ ଅବମାନନା ଯୋଗୁଁ କୋର୍ଟ କାର୍ଯ୍ୟଧାରା ଶେଷ ହେଲା ପର୍ଯ୍ୟନ୍ତ ଅଦାଲତ ପ୍ରକୋଷ୍ଠ ଭିତରେ ବସିବା ପାଇଁ ଗତକାଲି ଦଣ୍ଡାଦେଶ ଦେଇଥିଲେ ବିହାର କନ୍ୟାଶ୍ରମ ଯୌନ ନିର୍ଯାତନା ମାମଲାର ତଦନ୍ତ କରୁଥିବା ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମାଙ୍କୁ ଜାଣିଶୁଣି ବଦଳି କରି ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଅବମାନନା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେମାନଙ୍କୁ ଏହି ଦଣ୍ଡ ଦିଆଯାଇଛି

ମାଳଦ୍ୱୀପର ନାଗରିକମାନେ ଭାରତକୁ ପର୍ଯ୍ୟଟନ ବ୍ୟବସାୟ ଶିକ୍ଷା ଓ ଚିକିତ୍ସା ପାଇଁ ଆସିଲେ ସେମାନଙ୍କ ପାଇଁ କୋହଳ ଭିସା ବ୍ୟବସ୍ଥା ଲାଗୁ କରିବା ଏହି ରାଜିନାମାର ଲକ୍ଷ୍ୟ କୁସୁମ୍ ସିକମ୍ ନ୍ତନ ଏବଂ ପ୍ରନଃ ବ୍ୟବହାରକ୍ଷମ ଶକ୍ତି ମନ୍ତ୍ରଣାଳୟ ପକ୍ଷର୍ କିଷାନ ଉର୍ଜା ସୁରକ୍ଷା ଏବଂ ଉଥାନ ମହାଭିଯାନ 'କୁସ୍ମମ' ଯୋଜନା ଆରମ୍ଭ କରାଯାଇଛି ଗତକାଲି ଲୋକସଭାରେ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା କହିଛନ୍ତି ଏହି ଯୋଜନା ଅନୁମୋଦନ ପାଇଁ ବିଚାରାଧୀନ ରହିଛି ସେ କହିଛନ୍ତି କୁସ୍ରୁମ ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଦୁଇ ମେଗାୱାଟ୍ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ